ଏହି ଟିମ୍ରେ ଥିବା ଡକୁର ଶିଖା ବର୍ବ୍ଧନ ଡକୁର କପୁର ଚୌଧୁରୀ ଏବଂ ଡକୁର ଅନୁରାଧା ସୁଲାନିଆ ଏସ୍ସିବିରେ ଥିବା ସ୍ୱତନ୍ତ କରୋନା ଚିକିହା ୱାର୍ଡ଼ ବୁଲିବା ସହ ଏଠାରେ ଭିଭିଭିମିର ସମୀକ୍ଷା କରିଛନ୍ତି

ଜଗତ୍ସିଂହପୁରର ଜଣେ ରୋଗୀଙ୍କୁ ମଧ ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା କରି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା

ଅନ୍ୟପକ୍ଷରେ ଏସ୍ସିବି ପକ୍ଷରୁ କୁହାଯାଇଛି ବର୍ଉମାନ ସ୍ଛିତିରେ ସ୍ୱାଇନ୍ ଫ୍ଲକୁ ନେଇ ଆତଙ୍କିତ ହେବାର କାରଶ ନାହିଁ

ତେବେ ଏଥିପାଇଁ ସତର୍କତା ଏବଂ ସଚେତନତା କର୍ରରୀ

ସୂଚନା ଅନୁସାରେ ପୂର୍ବରୁ କଟକ ମହାନଗର ନିଗମ ପକ୍ଷରୁ ଉଛେଦ ପାଇଁ କିଛି ସ୍ତାନ ଚିହ୍ନଟ କରାଯାଇଛି

ମହିଳା ଓ ପୁରୁଷମାନଙ୍କ ପାଇଁ ଭିନୁ ଭିନୁ ଡର୍ମିଟାରୀ ରହିଥିବାବେଳେ ଅସୁସ୍ଚ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ତୁ

ଇଣ୍ଟରନେଟ୍ରୁ ଆଡ୍ମିଟ୍ କାର୍ନ ଡାଉନ୍ଲୋଡ଼୍ କରିପାରିବେ ମେ ପ୍ରଥମ ସପ୍ତାହରେ ଏହି ପରୀକ୍ଷା ଅନୁଷ୍ଠିତ ହେବ

ଆହତଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ଡର କରାଯାଇଛି

ଆଗାମୀ ଦିନରେ ଏହି ଯାଞ୍ କାରି ରହିବ ବୋଲି ଚିଲିକା ତହସିଲ୍ଦାର ସୂଚନା ଦେଇଛନ୍ତି